ଅତ୍ୟାଧୁନିକ ଭିଡ଼ିଓ ଭ୍ୟାନ୍ଗୁଡ଼ିକ ଜରିଆରେ ଗାଁରୁ ସିଧାସଳଖ ସଚିବାଳୟ ସହିତ ଯୋଗାଯୋଗ ସ୍ଛାପନ କରାଯାଇଛି

ପଲିସଭା ଓ ଗ୍ରାମସଭାକୁ ରାକ୍ୟ ସରକାର ପ୍ରଶାସନିକ କଳ ଦ୍ୱାରା ନିଜ ଇଛାମୁତାବକ ବଦଳାଇ ଦେଉଛନ୍ତି ପଞାୟତ ସ୍ତରରେ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କ ସାମର୍ଥ୍ୟ ତଥା ସ୍ଥାନୀୟ ଭିଉିଭ୍ରମିକୁ ରାଜ୍ୟସରକାର ଦୁର୍ବଳ କରୁଛନ୍ତି

ପରୀକ୍ଷା କେନ୍ଦ୍ରକୁ କେବଳ ସ୍ରପରିଟେଶେଣ୍ ହିଁ ମୋବାଇଲ୍ ନେଇପାରିବେ ଏପରିକି କପି ରୋକିବାକୁ ଆସ୍ବୁଥିବା ସ୍କାଡ୍ ସଦସ୍ୟମାନେ ମଧ୍ଧ ମୋବାଇଲ୍ ନେଇପାରିବେ ନାହି

ପରିଷଦ ଦ୍ୱାରା ଫ୍ଲାଇଂ ସ୍କାଡ୍ ଗଠନ କରାଯାଇଛି ଏଥିରେ ବରିଷ ଅଧାପକ ଅଧାପିକା ରହିଛନ୍ତି